ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବି କହିଛନ୍ତି ଦେଶର ଆଭ୍ୟନ୍ତରୀଣ ଓ ଜାତୀୟ ନିରାପତ୍ତା ମଜବୁତ କରିବା ପାଇଁ ସରକାର କାମ କର୍ଚ୍ଛନ୍ତି

ମରୁଭୂମି ରୂପାନ୍ତରିକରଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି ସେ କହିଛନ୍ତି ମରୁଭୂମି ରୂପାନ୍ତର ଯୋଗୁଁ ପାଖାପାଖି ବିଶ୍ୱର ଦୁଇ ତୂତୀୟାଂଶ ଦେଶ କ୍ଷତିଗ୍ରସ୍ତ ହୋଇଛନ୍ତି ଅନୁପଯୁକ୍ତ ଜମିକୁ ଉପଯୁକ୍ତ କରିବା ପାଇଁ ଜଳାଭାବ ସମସ୍ୟା ଦୂର କରିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜଳ ଯୋଗାଣ ଜଳ ସେଚନ ବୃଦ୍ଧି ଏବଂ ମୂର୍ତ୍ତିକାର ଆଦ୍ରତା ରକ୍ଷା ଦିଗରେ ପଦକ୍ଷେପ ନିଆଯାଇ ଅନୁପଯୁକ୍ତ ଜମିକୁ ଉପଯୁକ୍ତ କମିରେ ପରିଣତ କରାଯିବ ଜଳବାୟୁ ପରିବର୍ତ୍ତନ ଜୈବବିବିଧତା ଏବଂ ଜମିର ମାନହ୍ରାସ ସମସ୍ୟାର ଦୂର କରିବା ପାଇଁ ଦକ୍ଷିଣ ଗୋଲାର୍ଦ୍ଧ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ ମତ ଦେଇଛନ୍ତି ଅନୁପଯୁକ୍ତ ଜମିକୁ ଉପଯୁକ୍ତ ଜମିରେ ରୂପାନ୍ତରିତ କରିବା ପାଇଁ ବିଶ୍ୱସ୍ତରୀୟ ଜଳକାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସେ ଅନ୍କାଡ୍ର ନେତାମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଆହ୍ୱାନକୁ ପୁନରାବୃତ୍ତି କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ସ୍ୱାସ୍ଥ୍ୟ ହାନୀକାରକ ଓ କୃଷି ପାଇଁ ଜମିକୁ ଏହା କ୍ଷତିଗ୍ରସ୍ତ କରୁଛି

କେନ୍ଦ୍ରମନ୍ତ୍ରୀ ପ୍ରକାଶ କାଭଡେକର କହିଛନ୍ତି ଗତ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ଚତ୍ର୍ଦ୍ଦଶ କନ୍ଫରେନ୍ ଅଫ୍ ପାର୍ଟିକ୍ର ଏହି ସମ୍ମିଳନୀରେ ଅନୁପଯୁକ୍ତ ଜମିଗୁଡ଼ିକର ପୁର୍ନଉଡ୍ଥାନ ପାଇଁ ଆଲୋଚନା ଫଳପ୍ରଦ ହୋଇଛି ନ୍ନଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଜାଭଡେକର କହିଛନ୍ତି ଆସନ୍ତାକାଲି ଦିଲ୍ଲୀ ଘୋଷଣା ନାମା କାରି କରାଯିବ ଯାହାକୁ ବିଭିନ୍ନ ଦେଶଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଉତ୍ତରଦାୟୀ ରହିବେ

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶକୁ ପାଞ୍ଚ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପରିଣତ କରିବା ସରକାରଙ୍କ ଯୋଜନା ବିଷୟ ସେ ଆଲୋକପାତ କରିଛନ୍ତି

ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା କହିଛନ୍ତି ଦ୍ୱିତୀୟ କାର୍ଯ୍ୟକାଳର ପାର୍ଲାମେଣ୍ଟର ପ୍ରଥମ ଅଧିବେଶନରେ ମୋଦୀ ସରକାର ସର୍ବାଧିକ ବିଲ୍ ପାଶ୍ କରାଇଛନ୍ତି ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଏବଂ ବିଶ୍ୱ ନେତାମାନଙ୍କ ମଧ୍ୟରେ ତାଙ୍କର ଖ୍ୟାତି ଯୋଗୁଁ ଭାରତର ସ୍ୱର ପ୍ରତି ବିଶ୍ୱସ୍ତରୀୟ ସବୁ ମଞ୍ଚରେ ଗୁରୁତ୍ୱ ପ୍ରଦାନ କରାଯାଉଛି

ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବି ଉତ୍ତରପ୍ରଦେଶରେ କହିଛନ୍ତି ସରକାର ଆଭ୍ୟନ୍ତରୀଣ ଓ ଜାତୀୟ ନିରାପତ୍ତାକୁ ମଜବୁତ କରିବା ପାଇଁ କାମ କରୁଛନ୍ତି ସେ କହିଛନ୍ତି ଦୁର୍ନୀତି ଓ ସନ୍ତାସବାଦକୁ କଦାପି ସହ୍ୟ କରାଯିବ ନାହିଁ ଏଣୁ ସରକାର ଏ ଦିଗରେ କଠୋର ପଦକ୍ଷେପ ନେଉଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ବର୍ତ୍ତମାନ ସଂଶୋଧନ କରାଯାଇଥିବା ମୋଟରଯାନ ଆଇନ୍ ଦ୍ୱାରା ଦୁର୍ଘଟଣା ହ୍ରାସ ପାଇବ ଏବଂ ଚାଳକମାନଙ୍କ ମଧ୍ୟରେ ଶ୍ଚଙ୍ଖଳା ସୃଷ୍ଟି କରିବ

ଆର୍ମି ଇନ୍ଫିଲଟ୍ରେସନ୍ ଜାମ୍ମୁ କାଶ୍ମୀରର କେରନ୍ ସେକ୍ଟର ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନାବାହିନୀ ପଶ୍ଚ କରିଛି

ସେନାବାହିନୀର ଗୁଳିରେ ପାଞ୍ଚ ଜଶଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ଏକ ଭିଡ଼ିଓରେ ମୃତ ସନ୍ତାସବାଦୀମାନଙ୍କର ଫଟୋ ଚିତ୍ର ଓ ଅସ୍ତ୍ରଶସ୍ତ ଦେଖିବାକୁ ମିଳିଛି

ଏହା ପରେ ପରେ ଅଞ୍ଚ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିବାର ଖବର ମିଳିଛି ହିମାଚଳ ଓ କାମ୍ମୁ କାଶ୍ମୀର ସୀମାବର୍ତ୍ତୀ ଅଞ୍ଚଳ ଭୂମିକମ୍ପର ଉତ୍ପତ୍ତି ସ୍ଥଳୀ ଥିଲା କୌଣସି ଲୋକଙ୍କର ମୃତ୍ୟୁ ଘଟିନାହିଁ ଆସାମ୍ ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହା ସ୍ୱଷ୍ଟ ଭାବେ କହିଛନ୍ତି ନାଗରିକ ସଂଶୋଧନ ବିଲ୍ ଉତ୍ତର ପୂର୍ବାଞ୍ଚଳର ମୂଳ ନିବାସୀମାନଙ୍କ ଅଧିକାରକୁ କ୍ଷତିଗ୍ରସ୍ତ କରିବ ନାହିଁ ଉତ୍ତରପୂର୍ବ ଗଶତାନ୍ତିକ ମେଷ୍ଟର ଏକ ସମ୍ମିଳନୀରେ ଆକି ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା କହିଛନ୍ତି ପ୍ରର୍ବୋତ୍ତର ରାଜ୍ୟ ସମୁହର ତିନିଜଣ ମୁଖ୍ୟମନ୍ତ୍ରୀ ଆଜି ନାଗରିକ ସଂଶୋଧନ ବିଲ୍ ପ୍ରସଙ୍ଗ ଉଡ୍ଡାପନ କରିଥିଲେ ଏବଂ ମୂଳ ନିବାସୀମାନଙ୍କ ଅଧିକାର ଏହା ଦ୍ୱାରା କ୍ଷୁର୍ଣ୍ଣ ହେବ ବୋଲି ଆଶଙ୍କା ପ୍ରକାଶ କରିଥିଲେ ବାଙ୍ଗଲାଦେଶ ସମେତ ପଡ଼ୋଶୀ ଦେଶଗୁଡ଼ିକୁର ସଂଖ୍ୟାଲଘୁ ଲୋକମାନଙ୍କୁ ନାଗରିକତ୍ୱ ପ୍ରଦାନ ବିଷୟ ବିଲ୍ରେ ଉଲ୍ଲେଖ ରହିଛି

ଏହି ଧାରା ଅଧୀନରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଦାନ କରାଯାଇଛି ସେ କହିଛନ୍ତି ଆସାମ କିମ୍ବା ଦେଶର କୌଣସି ଅଞ୍ଚଳରେ ଅନୁପ୍ରବେଶକାରୀମାନଙ୍କୁ ଅନୁମତି ଦିଆଯିବ ନାହିଁ

ଜଣେ ସରକାରୀ ମ୍ରଖପାତ୍ର କହିଛନ୍ତି ଆସନ୍ତାକାଲି ମହରମ ପାଳନ ପାଇଁ ଶ୍ରୀନଗର ଜିଲ୍ଲାରେ କୌଣସି ପ୍ରକାର ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ ଧନଜୀବନ କ୍ଷତିକୁ ଏଡେଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ମ୍ରଖପାତ୍ର କହିଛନ୍ତି ଗତକାଲି ଆଜି ଓ ଆସନ୍ତାକାଲି ଶୋଭାଯାତ୍ରାଗୁଡ଼ିକୁ ଅନୁମତି ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ

ସେ କହିଛନ୍ତି କାଶ୍ମୀରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିନାହିଁ ଉପତ୍ୟକାରେ ପର୍ଯ୍ୟାୟକ୍ରମେ ଲ୍ୟାଣ୍ଡ ଳାଇନ୍ ଟେଲିଫୋନ୍ ସେବା ପୁନଃକ୍ଷମ କରାଯାଇଛି ଇଣ୍ଡିଆ ଫ୍ରାନ୍ସ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମରିକ ଭାଗିଦାରୀ ସମ୍ପର୍କ ନ୍ତଆଦିଲ୍ଲୀର ବୈଦେଶିକ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ

ଫ୍ରାନ୍ବର ସିନେଟ୍ ସ୍ଥାୟୀ କମିଟି ଅଧ୍ୟକ୍ଷ ସୋଫିପ୍ରାଇମାସ୍ଙ୍କ ନେତୃତ୍ୱରେ ଆସିଥିବା ଏକ ସଂସଦୀୟ ପ୍ରତିନିଧି ଦଳ ସହ ଆଲୋଚନା ବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ବିଶ୍ୱରେ ଶାନ୍ତି ଓ ସଦ୍ଭାବନାର ବିକାଶ ପାଇଁ ଉଭୟ ଦେଶ ମିଳିମିଶି କାମ କରିବା ପାଇଁ ସେ ଆହ୍ୱାନ କଣାଇଛନ୍ତି ସେ କହିଛନ୍ତି ପଡ଼ୋଶୀ ଦେଶଗୁଡ଼ିକ ସମେତ ବିଶ୍ୱର ସବୁ ଦେଶଗୁଡ଼ିକ ସହ ଶାନ୍ତିର ସହ ସହାବସ୍ଥାନ ପାଇଁ ଭାରତ ଗୁରୁତ୍ୱାରୋପ କରିଆସୁଛି ସ୍କାର୍ଟ୍ ସିଟି ଉଦ୍ୟମରେ ଭାରତ ସହ ଭାଗିଦାରୀ ରାଷ୍ଟ୍ର ଭାବେ କାମ କରିବା ପାଇଁ ଫ୍ରାନ୍ବର ନିଷ୍କଭିକୁ ସେ ସ୍ୱାଗତ ଜଣାଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଭାରତର ବିକାଶ କ୍ଷେତ୍ରରେ ସହରାଞ୍ଚଳ ପୁନଃ ବ୍ୟବହାରକ୍ଷମ ଓ ପ୍ରଦୃଷଣ ରହିତ ଶକ୍ତି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶର ଆବଶ୍ୟକତା ରହିଛି

ଇଲେକ୍କୋଟିକ୍ୱ ଓ ପ୍ରଯୁକ୍ତି ବିଦ୍ୟାମନ୍ତୀ ରବିଶଙ୍କର ପ୍ରସାଦ କହିଛନ୍ତି ବ୍ୟାଙ୍କ୍ ଜମାଖାତା ନଥିବା ଓ ବ୍ୟାଙ୍କ୍ ନଥିବା ଅଞ୍ଚଳର କୋଟି କୋଟି ଉପଭୋକ୍ତାମାନଙ୍କୁ ଏହାଦ୍ୱାରା ଆର୍ଥିକ ସେବା ପ୍ରଦାନ କରାଯାଇ ପାରିବ ନୂଆଦିଲ୍ଲୀରେ ଇଣ୍ଡିଆପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ୍ର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଶ୍ରୀ ପ୍ରସାଦ ଏହା କହିଛନ୍ତି ସେ କହିଛନ୍ତି ଆଜି ଆଧାର ଭିଭିକ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବା ଦ୍ୱାରା ଦୂରଦୂରାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଡାକଘର ନେଟ୍ୱର୍କ ଜରିଆରେ ସବୁ ଉପଭୋକ୍ତାମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଉପଲହ୍ଧ କରାଯାଇ ପାରିବ ଆଇପିପିବି ଦ୍ୱାରା ବର୍ତ୍ତମାନ ସୁଦ୍ଧା ଏକ କୋଟି ଉପଭୋକ୍ତାଙ୍କୁ ସାମିଲ କରାଯିବା ଏକ ଇତିହାସ ବୋଲି ବର୍ଷନା କରି ସେ କହିଛନ୍ତି ଆଗାମୀ ବର୍ଷକ ମଧ୍ୟରେ ପାଞ୍ଚକୋଟି ଉପଭୋକ୍ତାଙ୍କୁ ଆଇପିପିବିରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି

ରାଜସ୍ଥାନ ଗଭର୍ଣ୍ଣର ପୂର୍ବତନ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ର ରାଜସ୍ଥାନର ରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ରବିନ୍ଦ୍ର ଭଟ୍ଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଭାବେ କଲ୍ୟାଣ ସିଂହଙ୍କର ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ ହେବା ପରେ ଶ୍ରୀ ମିଶ୍ରଙ୍କୁ ରାଜସ୍ଥାନର ରାଜ୍ୟପାଳ କରାଯାଇଛି